ଏହା ଟିକସ ଦାତାମାନଙ୍କୁ ଏକ ସ୍ୱଚ୍ଛ ବ୍ୟବସ୍ଥା ଯୋଗାଇବା ସହ ସେମାନଙ୍କ ମନରୁ ଭୟ ଦୂର କରିବ 'ଟିକସ ସ୍ୱଚ୍ଛତା ସାଧୁ ଟିକସଦାତାମାନଙ୍କୁ ସମ୍ମାନିତ କରିବା' କାର୍ଯ୍ୟକ୍ରମର ଶୁଭାରନ୍ଥ କରି ଶ୍ରୀ ମୋଦୀ କହିଛନ୍ତି ଟିକସ ପ୍ରଶାସନ ଟିକସଦାତାମାନଙ୍କୁ ବିଭ୍ରାନ୍ତ କରିବା ପରିବର୍ତ୍ତେ ସେମାନଙ୍କର ସମସ୍ୟା ଗୁଡ଼ିକର ସମାଧାନ ଦିଗରେ କାର୍ଯ୍ୟ କରିବା ଉଚିତ୍ ଟିକସ ଆଦାୟ କ୍ଷେତ୍ରରେ ବୈଷୟିକଞ୍ଜାନର ପ୍ରୟୋଗଠାରୁ ନିୟମାବଳୀ ପର୍ଯ୍ୟନ୍ତ ସମସ୍ତ ବିଷୟର ସରଳୀକରଣ ହେବା ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ସେ କହିଛନ୍ତି ଟିକସଦାତା ଓ ଟିକସ ଆଦାୟ କରୁଥିବା ଅଫିସରମାନଙ୍କର ପରିଚୟର କୌଣସି ଆବଶ୍ୟକତା ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ଟିକସ ପ୍ରଦାନ ବ୍ୟବସ୍ଥାକୁ ସରଳ ସ୍ୱଚ୍ଛ ଓ ବୈଷୟିକଜ୍ଞାନ ଭିତ୍ତିକ କରିବା ଦିଗରେ ଉଦ୍ୟମ ହେବା ଆବଶ୍ୟକ ସେ କହିଛନ୍ତି ସାଧୁ ଟିକସଦାତାମାନଙ୍କର ଦେଶ ଗଠନରେ ଭୂମିକାର କୌଣସି ତୁଳନା ନାହିଁ ଶ୍ରୀ ମୋଦୀ କହିଛନ୍ତି ଟିକସଦାତାମାନଙ୍କ ଠାରୁ କିଭଳି ସସମ୍ମାନେ ଟିକସ ଆଦାୟ କରାଯିବ ସେ ଦାୟିତ୍ୱ ଟିକସ ଆଦାୟ କରୁଥିବା ଅଫିସରମାନଙ୍କର ହେବା ଉଚିତ୍ ଲୋକମାନେ ମଧ୍ୟ ଟିକସ ଦେବାକୁ ସେମାନଙ୍କର ଦାୟିତ୍ୱ ଭାବେ ଗ୍ରହଣ କରିବା ଆବଶ୍ୟକ ପ୍ରଧାନମନ୍ତ୍ରୀ କହିଛନ୍ତି ଟିକସଦାତାମାନଙ୍କ ପ୍ରତି ଟିକସ ଆଦାୟକାରୀ ଅଫିସରମାନଙ୍କର ଉତ୍ତମ ଆଚରଣ ଦେଶର ବିକାଶ ଦିଗରେ ଏକ ବଡ଼ ପଦକ୍ଷେପ ହେବ ସେ କହିଛନ୍ତି ଏହା ଟିକସଦାତାମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ସେମାନଙ୍କୁ ଅବଗତ କରାଇବ ଓ ଟିକସଦାତାମାନଙ୍କ ପ୍ରତି ସରକାରଙ୍କର ଦାୟିତ୍ୱ ଓ କର୍ଭବ୍ୟ ଦିଗରେ ଏକ ବଡ଼ ପଦକ୍ଷେପ ହେବ

ଏହି ସମୟ ଭିତରେ ଭାରତ ଟିକସ ପ୍ରଶାସନର ଏକ ନୂଆ ମଡେଲ୍ ଦେଖିବାକୁ ପାଇଛି ଶ୍ରୀ ମୋଦୀ କହିଛନ୍ତି ବର୍ତ୍ତମାନ ପ୍ରଣୟନ କରାଯାଉଥିବା ପ୍ରତ୍ୟେକ ନୀତି ଓ ନିୟମ ପୂର୍ବ ଭଳି ଆଉ କ୍ଷମତା କୈନ୍ଦ୍ରିକ ନ ହୋଇ ଲୋକ ଭିତ୍ତିକ ହୋଇଛି ଓ ସର୍ବସାଧାରଣଙ୍କ ହିତକୁ ଅଗ୍ରାଧିକାର ଦିଆଯାଇଛି ଶ୍ରୀ ମୋଦୀ କହିଛନ୍ତି ଏହା ହେଉଛି ନବଭାରତର ନୂଆ ପ୍ରଶାସନ ମଡେଲ ଓ ଦେଶ ଏଥିରୁ ଲାଭାନ୍ୱିତ ହୋଇଛି ସଂସ୍କାର ଦିଗରେ ପ୍ରତିଶ୍ରତି ବଦ୍ଧତା ଯୋଗୁଁ ବିଦେଶୀ ପୁଞ୍ଜିନିବେଶକାରୀ ମାନଙ୍କର ଭାରତ ପ୍ରତି ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ସଂକ୍ରମଣ ସମୟରେ ଭାରତରେ ରେକର୍ଡ ପରିମାଣର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜନିବେଶ ହେବା ଏହାର ଜ୍ୱଳନ୍ତ ଉଦାହରଣ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଆରମ୍ଭ କରାଯାଉଥିବା ନୂଆ ବ୍ୟବସ୍ଥା ଓ ସୁବିଧା ସର୍ବନିମ୍ବ ସରକାର ସର୍ବାଧିକ ଶାସନ ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତାକୁ ମକ୍ତବୃତ କରିଛି ସେ କହିଛନ୍ତି ଏହା ଭାରତୀୟ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିବା ସହ ଏହାକୁ ଆହୁରି ଅଧିକ ସରଳ କରିବ ରାଜନାଥ ସେଲ୍ଟ ରିଲାଏନ୍ସ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଅନ୍ୟ ଯେକୌଣସି କ୍ଷେତ୍ର ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ 'ଆତ୍ମନିର୍ଭରତା ସପ୍ତାହ' ପାଳନର ଅଂଶସ୍ୱରୂପ ପ୍ରତିରକ୍ଷା ରାଷ୍ଟ୍ରାୟତ ଉଦ୍ୟୋଗ ଓ ଅସ୍ତ୍ରଶସ୍ତ କାରଖାନା ବୋର୍ଡ ଦ୍ୱାରା ଉତ୍ପାଦିତ ସାମଗ୍ରୀଗୁଡ଼ିକର ଶୁଭାରମ୍ଭ କରି ସେ କହିଛନ୍ତି ଭାରତ କେବଳ ଏହାର ଜାତୀୟ ସ୍ୱାର୍ଥର ସାଧନ ପାଇଁ ଲକ୍ଷ୍ୟ ରଖିବା ଉଚିତ୍ ନୁହେଁ ଏହା ସହିତ ଅନ୍ୟମାନଙ୍କର ଦରକାରି ସମୟରେ ସେମାନଙ୍କୁ ସାହାଯ୍ୟ କରିବାର କ୍ଷମତା ହାସଲ କରିବା ଆବଶ୍ୟକ ଏକ ଦେଶର ବିକାଶ ପାଇଁ ସୁରକ୍ଷାର ଗୁରୁତ୍ପ ବିଷୟ ଉଲ୍ଲେଖ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେଉଁ ଦେଶଗୁଡ଼ିକ ନିଜର ସୁରକ୍ଷା କରିବାକୁ ସକ୍ଷମ ହୋଇଛନ୍ତି ସେମାନେ ବିଶ୍ୱସ୍ତରରେ ନିଜର ଏକ ଶକ୍ତିଶାଳୀ ଭାବମୂର୍ତ୍ତି ଗଠନ କରିପାରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଦେଶ କେବେ ସମ୍ପର୍ଣ୍ଣ ରୂପେ ବିଦେଶୀ ସରକାର ବିଦେଶୀ ଉତ୍ପାଦନକାରୀ ଓ ବିଦେଶୀ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକ ଉପରେ ନିର୍ଭରଶୀଳ ରହିପାରିବ ନାହିଁ ଭାରତକୁ ଏହାର ପ୍ରତିରକ୍ଷା ଆବଶ୍ୟକତାର ପୂରଣ ପାଇଁ ନିଜକୁ ପ୍ରସ୍ତୁତ କରିବାକୁ ହେବ ଶ୍ରୀ ସିଂହ ଦେଶୀୟ ଞ୍ଜାନକୌଶଳରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ ପ୍ରତି ଗୁରୁତ୍ୱାରୋପ କରିଚ୍ଛନ୍ତି

ପ୍ରଥମଥର ପାଇଁ ବିଜ୍ଞାନ ଓ ବୈଷୟିକଜ୍ଞାନ ବିଭାଗ ଏବଂ ପ୍ରଧାନ ବିଜ୍ଞାନ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ଏକାଠି ମିଶି ଏକ ପଦ୍ଧତି ଆରମ୍ଭ କରିଛନ୍ତି ଯାହା ମଧ୍ୟରେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରାଯିବାକୁ ବ୍ୟବସ୍ଥା ରଖାଯାଇଛି ଜାତୀୟ ବିଜ୍ଞାନ ଓ ବୈଷୟିକଜ୍ଞାନ ଯୋଗାଯୋଗ ପରିଷଦ' ଗୋଷ୍ଠୀ ବେତାର କେନ୍ଦ୍ରଗୁଡ଼ିକ ମାଧ୍ୟମରେ ଲୋକମାନଙ୍କଠାରୁ ବିଜ୍ଞାନ ଓ ବୈଷୟିକଞ୍ଜାନ ପାଇଁ ମତାମତ ସଂଗ୍ରହ କରିବା ଲାଗି ଏକ ଉପାୟ ବାହାର କରିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ରଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ସମନ୍ଧିତ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିପାରିଛି ଏହା ବ୍ୟତୀତ ଲକ୍ଷ ଲକ୍ଷ ସ୍ୱାସ୍ଥ୍ୟ କର୍ମୀ ଅହରହ କାର୍ଯ୍ୟ କରୁଥିବାରୁ ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ସେମାନଙ୍କର ଚିକିତ୍ସା ତ୍ୱରାନ୍ଧିତ ହୋଇଛି ସେମାନଙ୍କ ତଦାରଖରେ ଗୃହ ମଧ୍ୟରେ ପୃଥକୀକରଣ ବ୍ୟବସ୍ଥାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇ ପାରିଛି ଓ ଗୁରୁତର ରୋଗୀମାନଙ୍କର ଶୀଘ୍ର ଚିକିତ୍ସା କରିବା ସମ୍ଭବ ହୋଇଛି

କେନ୍ଦ୍ର ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଡାକ୍ତରୀ ସରଞ୍ଜାମମାନ ଯୋଗାଇ ଦିଆଯାଉଛି ପ୍ରଥମେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଅଧିକାଂଶ ଚିକିତ୍ସା ସାମଗ୍ରୀ ଦେଶରେ ନିର୍ମିତ ହୋଇପାରୁ ନଥିଲା ସେଗୁଡ଼ିକର ବର୍ଦ୍ଧିତ ଚାହିଦା ଯୋଗୁଁ ଆନ୍ତର୍ଜାତିକ ବଜାରରେ ସେଗୁଡ଼ିକର ମଧ୍ୟ ଅଭାବ ଦେଖାଦେଇଥିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୟନଶିଳ୍ପ ମନ୍ତ୍ରଣାଳୟ ଓ ଔଷଧ ଉତ୍ପାଦନ ମନ୍ତ୍ରଣାଳୟ ତଥା ଡିଆର୍ଡିଓ ଏବଂ ଅନ୍ୟ ସଂସ୍ଥାଗୁଡ଼ିକର ମିଳିତ ଉଦ୍ୟମରେ ଦେଶୀୟ ଶିଳ୍ପଗୁଡ଼ିକ ଦ୍ୱାରା ଏବେ ଏହି ସବୁ ସରଞ୍ଜାମଗୁଡ଼ିକର ଉତ୍ପାଦନ କରାଯାଉଛି ଏ କ୍ଷେତ୍ରରେ ସରକାର ସେହିସବୁ ଶିଳ୍ପଗୁଡ଼ିକୁ ପ୍ରୋସାହିତ କର୍ ଚ୍ଚନ୍ତି

ଫଳସ୍ୱରୂପ ଆତ୍ମନିର୍ଭର ଭାରତ ଓ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ମଧ୍ୟ ଅଧିକ ସୁଦୂଢ଼ ହୋଇଛି ଓ କେନ୍ଦ୍ର ସରକାର ଯୋଗାଉଥିବା ସାମଗ୍ରୀଗୁଡ଼ିକ ମଧ୍ୟରୁ ଅଧିକାଂଶ ଏବେ ଦେଶରେ ନିର୍ମାଣ କରାଯାଇ ପାରୁଛି

ଇଲେକ୍ଟ୍ରିକ୍ ଭେଇକିଲ୍ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଆଗରୁ ବ୍ୟାଟେରି ଖଞ୍ଜା ଯାଇନଥିବା ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ସଡ଼କରେ ଚଳାଚଳ କରିବା ପାଇଁ ଅନୁମତି ପ୍ରଦାନ କରିଛି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପରିବହନ ସଚିବମାନଙ୍କ ପାଖକୁ ଚିଠି ଲେଖି ମନ୍ତ୍ରଶାଳୟ କହିଛି ଆଗରୁ ବ୍ୟାଟେରି ଖଞ୍ଜାଯାଇ ନଥିବା ଇଲେକ୍ଟ୍ରିକ୍ ଯାନଗୁଡ଼ିକୁ ବିକ୍ରି କରାଯାଇ ପାରିବ ଓ ସେଗୁଡ଼ିକର ପଞ୍ଜିକରଣ କରାଯାଇ ପାରିବ ଏଥିପାଇଁ ପରୀକ୍ଷା କରିଥିବା ଏଜେନ୍ନୀର ସାର୍ଟିଫିକେଟ୍କୁ ଭିଭିକରି ସେଗୁଡ଼ିକୁ ଅନୁମତି ଦିଆଯିବ ମନ୍ତ୍ରଣାଳୟ କହିଛି ପଞ୍ଜିକରଣ ପାଇଁ ବ୍ୟାଟେରିର ପ୍ରକାର ଓ ପ୍ରସ୍ତୁତ ଶୈଳୀ ସମ୍ପନ୍ଧୀୟ ସବିସ୍ତୃତ ତଥ୍ୟାବଳୀର କୌଣସି ଆବଶ୍ୟକତା ନାହିଁ

ଉଭୟ ନେତା କୋଭିଡ୍ ନାଇଷ୍ଟିନ୍ ସଂକ୍ରାନ୍ତରେ ଆଲୋଚନା କରି କୋଭିଡ୍ ପ୍ରତିଷେଧକ ଉତ୍ପାଦନରେ ପରସ୍କରକୁ ସହଯୋଗା କରିବା ଉପରେ ଜୋର ଦେଇଛନ୍ତି ଟ୍ୱିଟ୍ କରି ଶ୍ରୀ ଜୟଶଙ୍କର କହିଛନ୍ତି ଆଲୋଚନାରେ ୟୁରୋପ୍ ଓ ଏସିଆର ଘଟଣାବଳୀଗୁଡ଼ିକ ଉପରେ ସମୀକ୍ଷା କରାଯାଇଛି